ସେହି ଭେଷ୍ଟିଲେଟରଗୁଡ଼ିକୁ ମହାରାଷ୍ଟ୍ର ଦିଲ୍ଲୀ ଗୁଜୁରାଟ ବିହାର କର୍ଷ୍ଣାଟକ ଓ ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଛି

ସର୍ବାଧିକ ପରିମାଣର ଅର୍ଥ ମହାରାଷ୍ଟ୍ରକୁ ମିଳିଥିବାବେଳେ ତାହାପରକୁ ଉତ୍ତରପ୍ରଦେଶ ଓ ତାମିଲନାଡ଼ୁର ସ୍ଥାନ ରହିଛି

ଅନ୍ୟ ଯେଉଁ ରାଜ୍ୟମାନେ ଏହି ଅର୍ଥ ପାଇଛନ୍ତି ସେଗୁଡ଼ିକ ମଧ୍ୟରେ ଗୁକ୍କୁରାଟ ଦିଲ୍ଲୀ ପଣ୍ଟିମବଙ୍ଗ ବିହାର ମଧ୍ୟପ୍ରଦେଶ ରାଜସ୍ଥାନ ଓ କର୍ଣ୍ଣାଟକ ରହିଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱତ୍ରରୁ ମିଳିଥିବା ଖବର ଅନୁସାରେ ରୁଷ୍ ମେଜର ଜେନେରାଲ କୋଶେଙ୍କୋ ବାସିଲି ଆଲେକଜାଣ୍ଡ୍ରୋବିଚ୍ ଓ ରୁଷରେ ଭାରତୀୟ ରାଷ୍ଟ୍ରଦତ ଡକୁର ବି ଭେଙ୍କଟେଶ ବର୍ମା ଶ୍ରୀ ସିଂହଙ୍କୁ ପାଛୋଟି ନେଇଥିଲେ ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ସିଂହ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ଓ ଭାଗିଦାରୀ ସମ୍ପର୍କ ବୃଦ୍ଧି ଉପରେ କଥାବର୍ତ୍ତା କରିବେ

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରୁଷ୍ ଓ ଏହାର ବନ୍ଧୁ ରାଷ୍ଟ୍ରଗୁଡ଼ିକର ବୀରତ୍ପ ଏବଂ ବଳିଦାନର ସ୍ତତିରେ ବିଜୟ ପ୍ୟାରେଡର ଆୟୋଜନ କରାଯାଇଛି ରୁଷ୍ ପ୍ରତିରକ୍ଷାମନ୍ତ୍ରୀ ସର୍ଗେ ଶୋଇଗୁ ଶ୍ରୀ ସିଂହଙ୍କୁ ଏହି ପରେଡ୍ରେ ପରିଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ

ଏହି କଣ୍ଟିଜେଣ୍ଟ ବିଜୟ ପ୍ୟାରେଡ୍ରେ ଅଂଶଗ୍ରହଣ କରିବେ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଚଳିତବର୍ଷ କରୋନା କଟକଣା ମଧ୍ୟରେ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାରମ୍ପରିକ ରୀତିନୀତି ମତେ ଅନୁଷ୍ଠିତ ହେଉଛି ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ନିି୍୍ ଳାନନ୍ଦ ସରସ୍ୱତୀ ତିନି ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଳଧ୍ୱକ ଦେବଦଳନ ଏବଂ ନନ୍ଦୀଘୋଷ ରଥରେ ଛେରାପହଁରା କରିଛନ୍ତି

ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ ମୁତାବକ ଦୁଇଟି ରଥଟଣା ମଧ୍ୟରେ ଅନ୍ୟୁନ ଏକ ଘଣ୍ଟା ସମୟ ବ୍ୟବଧାନ ରଖାଯାଉଛି

ଶ୍ୟାମାପ୍ରସାଦ ଟ୍ରିବ୍ୟୁଟ୍ ଡକୁର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଡକ୍କର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଥିଲେ

ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ଡକ୍ଟର ମୁଖାର୍ଜୀ ଅନେକ କାର୍ଯ୍ୟ କରିଯାଇଛନ୍ତି ସେ ଜଣେ ପ୍ରକୃତ ଦେଶଭକ୍ତ ଥିଲେ ଓ ଦେଶର ଜଣେ ତୁଙ୍ଗ ନେତା ଭାବେ ପରିଗଣିତ ହେଉଥିଲେ ଦେଶପ୍ରତି ତାଙ୍କର ସେବା ପାଇଁ ସେ ସର୍ବଦା ଲୋକମାନଙ୍କୁ ଅନୁପ୍ରାଣିତ କରିବେ ବୋଲି ଶ୍ରୀ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକୁର ଶ୍ୟାମାପ୍ରସାଦ ମୁର୍ଖଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଭାରତମାତାର ଜଣେ ମହାନ୍ ସନ୍ତାନ ଭାବେ ବର୍ଣ୍ଣନା କରିଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଦେଶ ଓ ଦେଶବାସୀଙ୍କ ସ୍ୱାର୍ଥ ପାଇଁ ସରକାରରୁ ଇସ୍ତଫା ଦେବାକୁ ସେ ମୁହର୍ତ୍ତେ ସମୟ ବିଳମ୍ବ କରିନଥିଲେ ସେ କହିଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୀବନୀ ଦେଶପ୍ରତି ଉତ୍ଗୀକୃତ ଥିଲା ଓ ତାଙ୍କର ଆଦର୍ଶ ଦେଶବାସୀଙ୍କୁ ସର୍ବଦା ଅନୁପ୍ରାଣିତ କରିଚାଲିବ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଡକୁର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେପି ସଭାପତି ଜେପି ନଡ୍ଜା ପାର୍ଟି ମୁଖ୍ୟ କାର୍ଯ୍ୟାଳୟସ୍ଥିତ ଡକ୍କର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

ଭାରତୀୟ ନୌବାହିନୀର ସମୁଦ୍ରସେତୁ ଅଭିଯାନରେ ଏହି ଭାରତୀୟ ମାନଙ୍କୁ ସ୍ୱଦେଶ ଅଣାଯାଇଛି ଆଇଏନ୍ଏସ୍ ଐରାବତ ମାଲେରୁ ରବିବାରଦିନ ଯାତ୍ରା ଆରମ୍ଭ କରିଥିଲା ଆମ ସମ୍ଭାଦଦାତା ଜଣାଇଛନ୍ତି ଏଥିରେ ଅସିଥିବା ଭାରତୀୟମାନେ ନିରାପଦରେ ଆସି ଦେଶରେ ପହଞ୍ଚଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଆଇଏନ୍ଏସ୍ ଏରାବତ ହେଉଛି ଦ୍ୱିତୀୟ ଭାରତୀୟ ନୌଜାହାଜ ଯାହା ଥୁଥୁକୁଡି ବନ୍ଦରରେ ଆସି ନଙ୍ଗର ପକାଇଛି

ମେ' ମାସ ପ୍ରାର୍ୟରୁ ସମୁଦ୍ରପଥ ଦେଇ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯାଉଛି ଭାରତୀୟ ନୌଜାହାଜ ଗୁଡ଼ିକ କୋଚି ପୋରବନ୍ଦର ଓ ଥୁଥୁକୁଡି ବନ୍ଦରରେ ଆସି ନଙ୍ଗର ପକାଇଥିଲେ କାହାଜ ଆଜି ଆସି ନଙ୍ଗର ପକାଇବା ପରେ ଯାତ୍ରୀମାନଙ୍କର ଶାରିରୀକ ପରୀକ୍ଷା ଓ ଯାଞ୍ଚ କରାଯାଇଛି ଓ ସେମାନଙ୍କୁ ପୃଥକୀକରଣ କେନ୍ଦ୍ରଗୁଡ଼ିକୁ ପଠାଇ ଦିଆଯାଇଛି ମାଲେରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଶିବାରେ ଭାରତୀୟ ଦୂତାବାସ ସହାୟକ କରିଆସୁଛି